ଅସ୍ଥାୟୀ ବାଚସ୍କତି ଡକ୍କର ବିରେନ୍ଦ୍ର କୁମାର ନବ ନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ପ୍ରଧାମନ୍ତ୍ରୀ ତଥା ସଭାଗୃହର ନେତା ନରେନ୍ଦ୍ର ମୋଦି ଶପଥ ନେଲାପରେ ସଦସ୍ୟମାନଙ୍କ ଉପସ୍ଥାନରେ ସ୍ୱାକ୍ଷର କରି ସେମାନଙ୍କ ଅଭିନନ୍ଦନ ଜଣାଇଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ରାଜନାଥ ସିଂ ଅମିତ୍ ଶାହା ନିତୀନ୍ ଗଡ଼କରୀ ଡିଭି ସଦାନନ୍ଦ ଗୌଡ଼ା ହର୍ସିମ୍ରତ୍ କୌର ବାଦଲ୍ ରବିଶଙ୍କର ପ୍ରସାଦ ଓ ସନ୍ତୋଷ ଗଙ୍ଗ୍ୱାର୍ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବର୍ତ ସଦସ୍ୟମାନେ ଅଳ୍ପ ସମୟ ପାଇଁ ନିରବତା ପାଳନ କରିଥିଲେ ରାଜ୍ୟସଭାର ଅଧିବେଶନ ଗୁରୁବାରରୁ ଆରମ୍ଭ ହେବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଶ୍ରୀ କୁମାର ଲୋକସଭାର ପ୍ରଥମ ଅଧ୍ୟବେଶନରେ ଅଧ୍ୟକ୍ଷତା କରିବେ ଏବଂ ନବନିର୍ବାଚିତ ସାଂସଦମାନଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଲୋକସଭାର ବାଚସ୍କତି ନିର୍ବାଚନ ପ୍ରକ୍ରିୟାକ୍ତ ମଧ୍ୟ ସେ ତଦାରଖ କରିବେ ପିଏମ୍ ପାଲାମେଣ୍ଟ ପାର୍ଲାମେଣ୍ଟ ଅଧିବେଶନ କାଳରେ ସବୁ ରାଜନୈତିକ ଦଳଗୁଡ଼ିକ ବିତର୍କରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବର୍ତ୍ତ ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ସଂସଦୀୟ ଗଣତନ୍ତ୍ରରେ ବିରୋଧି ଦଳର ଭୂମିକା ଏବଂ ବିରୋଧ୍ନ ଦଳର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ବିରୋଧି ଦଳ ତା'ର ସଦସ୍ୟମାନଙ୍କ ସଂଖ୍ୟା ବିଷୟରେ ଚିନ୍ତା ନ କରି ସଭାକାର୍ଯ୍ୟରେ ସକ୍ରିୟଭାବେ ଅଂଶଗ୍ରହଣ କରିବେ ବୋଲି ତାଙ୍କର ଆଶା ରହିଛି ସାଂସଦମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାମନ୍ତ୍ରୀ କହିଛନ୍ତି ନିରପେକ୍ଷ ମନୋଭାବର ସହ ସଦସ୍ୟମାନେ ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି ଏବଂ ଦେଶର ବୃହତ୍ତର ସ୍ୱାର୍ଥରକ୍ଷା ଲାଗି କାମ କରିବା ଉଚିତ ନୂଆ ଲୋକସଭାରେ ବହୁ ସଂଖ୍ୟକ ମହିଳା ସାଂସଦ ଥିବାରୁ ଶ୍ରୀ ମୋଦି ଆନନ୍ଦ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସଂସଦରେ ସଭାକାର୍ଯ୍ୟ ସୁରୁଖୁରୁରେ ଚାଲିଲେ ସରକାର ଲୋକମାନଙ୍କର ଅସଂଖ୍ୟ ଆଶା ଆକାଙ୍କ୍ଷା ପୂରଣ କରିପାରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି

କୋଲ୍କାତାର ଏନ୍ଆର୍ଏସ୍ ଭେଷକ ମହାବିଦ୍ୟାଳୟ ଓ ହସିଟାଲ୍ରେ ଚିକିିିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟମାନେ ଦୁଇ ଜଣ ଡାକ୍ତରଙ୍କୁ ମାଡ଼ ମାରି ଆହତ କରିବା ପରେ ଡାକ୍ତରମାନେ ସପ୍ତାହେ ହେଲା ଧର୍ମଘଟ ଚଳାଇଛନ୍ତି ପଣ୍ଟିମବଙ୍ଗର ଧର୍ମଘଟକାରୀ ଡାକ୍ତରମାନଙ୍କ ପ୍ରତି ସମର୍ଥନ କଣାଇବାପାଇଁ ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବାକୃ ଭାରତୀୟ ଭେଷଜ ସଂଘ ଆଇଏମ୍ଏ ପକ୍ଷର୍ତ ଆହ୍ବାନ ଦିଆଯାଇଛି ଆଇଏମ୍ଏ ପକ୍ଷର୍ କୃହାଯାଇଛି ସାଢ଼େ ତିନି ଲକ୍ଷ ଡାକ୍ତର ଏହି ଆନ୍ଦୋଳନରେ ଆକି ଯୋଗ ଦେଉଥିବାରୁ ଅଣ ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ହେବ

କିନ୍ତୁ ଜରୁରୀ ଓ କାଜୁଆଲିଟି ସେବା ଅବ୍ୟାହତ ରହିଛି ଏନ୍ଆଇଏ ଜନ୍ମ କାଶ୍ୱୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ତାବାଦୀମାନଙ୍କ ବିଦେଶର୍ ପାଖି ମିଳୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଅଭିଯୋଗ କରିଛି କିଛି ବିଚ୍ଛିନ୍ତାବାଦୀ ନେତା ଏହି ବିଦେଶୀ ପାଣ୍ଠିକ୍ ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ବିନିଯୋଗ କର୍ତ୍ଥବା ଏନ୍ଆଇଏ କହିଛି

ଏନ୍ଆଇଏ କହିଛି କାଶ୍ମୀରରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଓ ଅଶାନ୍ତି ସୃଷ୍ଟି କରିବାପାଇଁ ପାକିସ୍ତାନରୁ ଅର୍ଥ ସଂଗ୍ରହ କରିବା କଥା ହୁରିୟାତ୍ ସହ ଅନ୍ୟାନ୍ୟ କେତେକ ସଙ୍ଗଠନ ସ୍ୱୀକାର କରିଛନ୍ତି

ସେହିଭଳି କଠୋରପନ୍ଥୀ ବିଚ୍ଛନ୍ନତାବାଦୀ ନେତା ସବିର ଶାହାଙ୍କ ବ୍ୟବସାୟ ସଂକ୍ରାନ୍ତରେ ମଧ୍ୟ ଜେରା କରାଯାଇଥିଲା ପହଲ୍ଗାମ୍ରେ ତାଙ୍କର ହୋଟେଲ୍ ସମେତ ଅନ୍ୟାନ୍ୟ ବ୍ୟାବସାୟିକ ସଂସ୍ଥାପାଇଁ ପାକିସ୍ତାନରୁ ଅର୍ଥ ମିଳୁଥିବା ସେ ସ୍ୱୀକାର କରିଛନ୍ତି

ଗୁଜରାଟ୍ରେ ବାୟୁ ପ୍ରର୍ଷ୍ଣିଝଡ଼ ଉତ୍ତର ପୂର୍ବ ଦିଗକୁ ଗତି କରୁଛି ଆଜି ମଧ୍ୟରାତ୍ରୀ ସୁଦ୍ଧା ଏହି ଘୁର୍ଷ୍ଣିଝଡ଼ କଚ୍ଛ ଉପକୂଳରେ ମାଡ଼ ହେବ ବୋଲି ଅନୁମାନ କରାଯାଉଛି ତେବେ ଏହା ପ୍ରବଳ ବାତ୍ୟାର ରୂପ ନେଉ ନାହିଁ ଏଣୁ ଏହା ଲଘୁଚାପରେ ପରିଣତ ହେବାର ଅନୁମାନ କରାଯାଉଛି ଜେକେ ଏନ୍କାଉଣ୍ଟର ଜନ୍ମୁ କାଶ୍ମୀରର ଅନନ୍ତନାଗ କିଲ୍ଲା ଅନ୍ତର୍ଗତ ଅକିନ୍ଗାମ୍ ଅଚ୍ଚାବଳ ଅଞ୍ଚଳରେ ନିରାପତ୍ତା ବାହିନୀ ସହ ଗୁଳିଗୋଳା ବିନିମୟରେ ଜଣେ ଅଜ୍ଞାତ ସନ୍ତାସବାଦୀର ମୃତ୍ୟୁ ଘଟିଥିଲାବେଳେ ସେନାବାହିନୀର ଜଣେ ମେଜର୍ଙ୍କ ସମେତ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ବର୍ତ୍ତମାନ ସେହି ଅଞ୍ଚଳରେ ସନ୍ତାସବାଦୀ ବିରୋଧି କାର୍ଯ୍ୟାନୁଷ୍ଠାନ ଜାରି ଥିବାର ଜଣାପଡ଼ିଛି ଆହତ ଯବାନଦ୍ୱୟଙ୍କୁ ଆର୍ମି ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ସିକ୍ ଫାୟାର୍ କମ୍ମୁ ଡିଭିଜନ୍ର ପୁଞ୍ଚ କିଲ୍ଲା ନିୟନ୍ତ୍ରଣ ରେଖା ନିକଟସ୍ଥ ଭାରତୀୟ ସେନାଛାଉଣୀଗୁଡ଼ିକ ଉପରକୁ ପାକିସ୍ତାନୀ ସୈନ୍ୟବାହିନୀର ଗୁଳିମାଡ଼ରେ ଜଣେ ବାଳିକାଙ୍କ ସମେତ ଦୁଇ କଣ ସାଧାରଣ ଲୋକ ଆହତ ହୋଇଛନ୍ତି

ମର୍ଭଭୂମି ବିର୍ଦ୍ଧରେ ଅନ୍ତର୍ଜାତୀୟ ସଂଗ୍ରାମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏହି ଦିବସ ଆଜିର ଦିନରେ ପାଳନ କରାଯାଇଥାଏ

ଏହି ଅବସରରେ କାତିସଂଘ ମହାସଚିବ ଆକ୍ଷୋନିଓ ଗୁଟେରସ୍ କହିଛନ୍ତି ସ୍ଥୁଳଭାଗ ଧୀରେ ଧୀରେ ମରୁଭୂମିରେ ରୂପାନ୍ତରିତ ହେଉଥିବା ଭୂମି ଅବକ୍ଷୟ ଓ ମରୁଡ଼ି ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ବିଶେଷକରି ମହିଳା ଓ ଶିଶ୍ରମାନଙ୍କ ପ୍ରତି ବିପଦ ଦେଖାଦେଇଛି

ଏହିଭଳି ଅବସ୍ଥାକୁ ଆମେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିବା ସେ ଉଲ୍ଲେଖ କରିଛନ୍ତି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ମୃତ୍ତିକା ଅବକ୍ଷୟକୁ ବନ୍ଦ୍ କରି ପୁନରୁଦ୍ଧାର କରାଗଲେ ଲୋକମାନେ ବହୁମାତ୍ରାରେ ଉପକୃତ ହେବେ ସେ କହିଛନ୍ତି ସୁସ୍ଥ ଓ ଉତ୍ପାଦନକ୍ଷମ ଜମି ପରିବେଶରେ ଉନ୍ନତି ଆରିବା ସଙ୍ଗେ ସଙ୍ଗେ ଲୋକମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ ଫେନି ବ୍ରିଜ୍ ବାଂଲାଦେଶରେ ଭାରତର ରାଷ୍ଟ୍ରଦୂତ ରିଭା ଗାଙ୍ଗୁଲି ଦାସ ଗତକାଲି ଚଟଗ୍ରାମ ପରିଦର୍ଶନ କରି ଫେନି ସେତୁର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ଫେନି ସେତୁ ନିର୍ମାଣ କାର୍ଯ୍ୟ ସମ୍ପର୍ଷ ହେଲେ ବାଂଲାଦେଶର ଚିଟାଗଙ୍ଗ୍ ବନ୍ଦର ସହିତ ତ୍ରିପୁରାକୁ ସଂଯୋଗ କରାଯାଇପାରିବ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି ମୈତ୍ରୀ ସେତୁ ମଧ୍ୟଦେଇ ଭାରି ଯନ୍ତ୍ରପାତି ଓ ସାମଗ୍ରୀଗୁଡ଼ିକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରୁ ଭାରତର ଅନ୍ୟ ଅଞ୍ଚଳକୁ ପରିବହନ କରାଯାଇପାରିବ ଏହି ସେତୁ ଦକ୍ଷିଣ ତ୍ରିପୁରା ଓ ଚିଟାଗଙ୍ଗ୍ ମଧ୍ୟରେ ସିଧାସଳଖ ସଡ଼କ ପଥରେ ସଂଯୋଗ କରୁଥିବାରୁ ଚିଟାଗଙ୍ଗ୍ ବନ୍ଦରକୁ ଭାରତ ମଧ୍ୟ ବ୍ୟବହାର କରିପାରିବ

ତେବେ ପାକିସ୍ତାନ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ ରହିଯାଇଥିଲା